ବିହାର ଇଲେକସନ୍ ବିହାରରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ତୃତୀୟ ତଥା ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ବ୍ୟାପକ ସ୍ୱରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ଆସନ୍ତାକାଲି ମଧ୍ୟ ବାଲ୍ମିକୀନଗର ସଂସଦୀୟ ଆସନ ପାଇଁ ଏକ ସଂଗେ ଉପନିର୍ବାଚନ ଅନୁଷ୍ଠିତ ହେବ

ନିର୍ବାଚନ ସମୟରେ ସମସ୍ତ କୋଭିଡ୍ ଜନିତ କଟକଣାକୁ ପାଳନ କରିବାକୁ ହେବ ବୋଲି ନିର୍ବାଚନ କମିଶନ୍ ନିର୍ଦ୍ଦେଶ ଦେଇଛନ୍ତି ଏହି ସମୟରେ ପ୍ରତ୍ୟେକ ଭୋଟର ଫେସ୍ ମାସ୍କ୍ ପିନ୍ଧିବା ପାଇଁ ମଧ୍ୟ କୁହାଯାଇଛି ଥର୍ମାଲ୍ ସ୍କାନିଂ ସହ ପ୍ରତ୍ୟେକ ବୁଥ୍ରେ ସାନିଟାଇଜର୍ ଉପଲହ୍ଧ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଇତିମଧ୍ୟରେ ସମସ୍ତ ପୋଲିଂ ବୁଥ୍କୁ ବିଶୋଧନ କରାଯାଇଛି

ହିନ୍ଦୁସ୍ଥାନୀ ଆଓ୍ୱାମି ମୋର୍ଚ୍ଚାର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ଜିତନ୍ ରାମ ମାନ୍ଝୀ ଗୋଟିଏ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କର୍ଚ୍ଛନ୍ତି

ଏହି ପର୍ଯ୍ୟାୟ ନିର୍ବାଚନରେ ବିହାର ବିଧାନସଭାର ବାଚସ୍କତି ବିଜୟ କୁମାର ଚୌଧୁରୀ ଏବଂ ବିକାଶଶୀଳ ଇନ୍ସାନ୍ ପାର୍ଟିର ମୁଖ୍ୟ ମୁକେଶ ସାହାନୀଙ୍କ ରାଜନୈତିକ ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ ହେବ

ଏହି ସମ୍ମିଳନୀରେ ଭାଗ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରି କୋଭିଡ୍ ନାଇଷ୍ଟିନ୍ ବୈଶ୍ୱିକ ମହାମାରୀ ଇତିହାସରେ ଏକ ଅଲିଭା ଦାଗ ହୋଇ ରହିବ ସେ କହିଛନ୍ତି ଯେ କରୋନା ମହାମାରୀର ପରବର୍ତ୍ତୀ ସମୟରେ ଦେଖାଦେଇଥିବା ସମସ୍ୟା ଏବଂ ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେବା ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ ଇଟାଲୀରେ ବସବାସ କରୁଥିବା ଭାରତୀୟମାନଙ୍କର କରୋନା ସଫକ୍ରମଣରେ ମୃତ୍ୟୁ ଘଟିଥିବାରୁ ପ୍ରଧାନମନ୍ତ୍ରୀ ଏ ନେଇ ଶୋକ ପ୍ରକାଶ କରିଛନ୍ତି ସେ କହିଛନ୍ତି ଯେ ଅନ୍ୟ ଦେଶଗୁଡ଼ିକ କରୋନା ସଂକ୍ରମଣର କାରଶକୁ ବୁଝିବାକୁ ଚେଷ୍ଟା କରୁଥିବା ବେଳେ ଇଟାଲୀ ଏହି ଭୂତାଣୁ ସଫ୍ରମଣରେ ସଫକ୍ରମିତ ହୋଇଥିଲେ ମଧ୍ୟ ଏହାକୁ ତ୍ୱରିତ ଢଙ୍ଗରେ ସଫଳତାର ସହ ନିୟନ୍ତ୍ରଣ କରିପାରିଛି ଏହି ଭର୍ଜୁଆଲ୍ ସମିଟ୍ରେ ଦୁଇଦେଶର ନେତାମାନେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ମତବିନିମୟ କରିବେ

ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ପ୍ରତିଷ୍ଠାନର ଡୋଗ୍ରା ହଲ୍ରେ ଏହି ସମାରୋହ ଅନୁଷ୍ଠିତ ହେଉଥିବାବେଳେ ଖୁବ୍ ସୀମିତ ଉପସ୍ଥାନ ରହିବ ଅନ୍ଲାଇନ୍ ଓ୍ଦେବ୍ କାଷ୍ଟ ମାଧ୍ୟମରେ ସମାରୋହର ସମସ୍ତ କାର୍ଯ୍ୟକ୍ରମ ପ୍ରତ୍ୟେକ ସ୍ନାତକ ଛାତ୍ରଛାତ୍ରୀ ସେମାନଙ୍କର ଅଭିଭାବକ ଏବଂ ନିମନ୍ତ୍ରିତ ଅତିଥିମାନଙ୍କ ପାଇଁ ଉପଲବ୍ଧ ହେବ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦେଶରେ ଦିନକୁ ଦିନ ସକ୍ରିୟ ଚିକିସ୍ଥାଧୀନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି

କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଅଧିକ ପରୀକ୍ଷାଗାର ସ୍ଥାପନ ସହ କରୋନା ସଂକ୍ରମିତଙ୍କ ଚିକିତ୍ସା ଦିଗରେ ତ୍ୱରିତ ପଦକ୍ଷେପ ନେଉଥିବାରୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଉଛି

ମନ୍ତ୍ରଣାଳୟ କହିଛି କରୋନା ସଂକ୍ରମଣ ନିୟନ୍ତ୍ରଣ ଦିଗରେ ଦେଶର ପରୀକ୍ଷାଗାରଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ

ପ୍ରକାଶ ଜାଭଡେକର କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଦିଲ୍ଲୀ ଏବଂ ଉତ୍ତର ଭାରତରେ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ସେ କହିଛନ୍ତି ଏ ନେଇ ବୈଷୟିକ ଞ୍ଜାନକୌଶଳର ମଧ୍ୟ ସମସ୍ତ ସମ୍ଭାବ୍ୟ ସହାୟତା ନିଆଯାଉଛି କେନ୍ଦ୍ର ସରକାର ବାୟୁର ମାନ ପରିଚାଳନା ନେଇ ଏକ କମିଶନ୍ ଗଠନ କରିଥିବା ବେଳେ ଏହାର ଅଧ୍ୟକ୍ଷ ରହିବେ ଏମ୍ଏମ୍ କୁଟେ ଶ୍ରୀ ଜାଭଡେକର କହିଛନ୍ତି ଯେ ବାୟୁର ମାନ ପରିଚାଳନା ପାଇଁ ଗଠିତ ହୋଇଥିବା କମିଶନ୍ ସବୁ ରାଜ୍ୟର ପରାମର୍ଶ କ୍ରମେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳର ପ୍ରଦୂଷଣ ରୋକିବା ଉପରେ କାର୍ଯ୍ୟ କରିବ

ସେହି ଏକା ସ୍ଥାନରେ ଦ୍ୱିତୀୟ କ୍ୱାଲିଫାୟାର୍ ମ୍ୟାଚ୍ ପାଇଁ ଏଲିମିନେଟର ପର୍ଯ୍ୟାୟରେ ବିଜୟୀ ଦଳ ସହ ଦିଲ୍କୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ